ଏବଂ ରାଜ୍ୟରେ ଶୀତ ଲହରି ଜାରି

ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ

ହଟଗୋଳକାରୀ ସଦସ୍ୟ ମାନେ କିଛି ସମୟ ପାଇଁ ଚୁପ ହୋଇ ଗୂହର ମଧ୍ୟ ଭାଗରେ ରହିଥିଲେ

ଏକ ଛୋଟ ଝିଅ ପରୀର ହତ୍ୟା ତାଙ୍କୁ ବ୍ୟଥିତ କରିଛି ତାଙ୍କ ପରିବାରକୁ ନ୍ୟାୟ ମିଳିବା ତାଙ୍କର ଉଦ୍ଦେଶ୍ୟ ରାକ୍ୟ ସରକାର ଏହି ଘଟଣାରେ କ୍ରାଇମ ବ୍ର୍ଂଚ ନିର୍ଦେଶ ଦେଇଛନ୍ତି

ଏହା ଦ୍ୱାରା ପରୀର ପରିବାରକୁ ନ୍ୟାୟ ମିଳିବ ବୋଲି ତାଙ୍କର ବିଶ୍ୱାସ ରହିଛି

ଉକ୍ତ ବୈଠକର ନିଷ୍ବତି କ୍ରମେ ମୁଲତବୀ ପ୍ରସ୍ତାବର ଫଳ ପ୍ରଦ ଆଲୋଚନା ନିମନ୍ତେ ଚଳିତ ଅଧିବେଶନ ପାଇଁ ସମୟ ନିର୍ଧାରଣ କରାଯାଇଛି

ସେ କହିଛନ୍ତି ଆଜି ସବୁ ଭାରତୀୟଙ୍କ ପାଇଁ ଗୌରବର ଦିନ

ଅନ୍ୟପକ୍ଷରେ ରାଜ୍ୟରେ ଶୀତଲହରୀ ଜାରି ରହିଛି